ତେଣୁ ରାକ୍ୟ ସରକାର ଉପଯୁକ୍ତ ସାହାଯ୍ୟ ଓ ସହଯୋଗ ଦେବା ସହ ସମ୍ମକ୍ତ ବିଭାଗକୁ ନିର୍ଦ୍ଦେଶ ଦେବାପାଇଁ କେନ୍ଦ୍ରମନ୍ତୀ ମୁଖ୍ୟମନ୍ତୀଙ୍କୁ ଏହି ପତ୍ରରେ ଅନୁରୋଧ କରିଛନ୍ତି

ପରେ ଶ୍ରୀ ପ୍ରଧାନ ଏକ ସାଧାରଶ ସଭା ମାଧ୍ଧମରେ ଜନତାଙ୍ ଠାରୁ ପରାମର୍ଶ ଲୋଡିବେ ବୋଲି ଶ୍ରୀ ମହାପାତ୍ର ସ୍ଚନା ଦେଇଛନ୍ତି

ଏହିଦିନ ଉଭୟ ରେଗୁଲାର୍ ଏବଂ ଏକ୍ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ହେଲେ ଏବେ ଯାଏ ଏହାକକୁ ପାଳନ କରାଯାଇନି

ସେପଟେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ

ଦୁର୍ଘଟଶାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି